ପ୍ରତିଦ୍ୱନ୍ଦ୍ୱୀ ରାଜନୈତିକ ମେଣ୍ଟ ରାଜ୍ୟରେ ସରକାର ଗଠନ ପାଇଁ ଦାବି ଉପସ୍ଥାପିତ କରିବା ପରେ ରାଜ୍ୟପାଳ ଏହି ପଦକ୍ଷେପ ନେଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ଅଧ୍ୟକ୍ଷା ମେହେବୁବା ମୁଫ୍ତି ଅନ୍ୟାନ୍ୟ ଦଳଙ୍କ ସହଯୋଗରେ ସରକାର ଗଠନ କରିବା ପାଇଁ ଦାବି ଉପସ୍ଥାପନ କରିଥିଲେ

ମେହେବୁବା ମୁଫ୍ତି ରାଜ୍ୟପାଳଙ୍କୁ ଭେଟିବାର ଅଳ୍ପ ସମୟ ପରେ ପିପୁଲ୍ସ କନ୍ଫରେନ୍ଦର ନେତା ସାଜାଦ୍ ଲୋନ୍ ମଧ୍ୟ ରାଜ୍ୟପାଳଙ୍କୁ ଭେଟି ବିଜେପି ଓ ଅନ୍ୟ ଦଳଙ୍କ ସହାୟତାରେ ସରକାର ଗଠନ କରିବା ପାଇଁ ଦାବି ଜଣାଇଥିଲେ

ରାଜଭବନ ପକ୍ଷରୁ ଏକ ବିବୃଭିରେ କୁହାଯାଇଛି ଯେ ଚାରୋଟି ପ୍ରମୁଖ କାରଣ ପାଇଁ ବିଧାନସଭାକୁ ଭାଙ୍ଗି ଦିଆଯାଇଛି ବିଧାନସଭାରେ କୌଣସି ଦଳର ସଂଖ୍ୟା ଗରିଷ୍ଠତା ନଥିବାରୁ ଏହା ଘୋଡ଼ା ବେପାର ଅସ୍ଥିର ସରକାର ଗଠନ ଅର୍ଥକାରବାର ଅସାଧୁ ରାଜନୈତିକ ମେଣ୍ଟ ପାଇଁ ସୁଯୋଗ ସୃଷ୍ଟି କରିବ ବୋଲି ରାଜ୍ୟପାଳ ବିଚାର କରି ଏଭଳି ପଦକ୍ଷେପ ନେଇଛନ୍ତି ବିଧାନସଭାକୁ ଭାଙ୍ଗି ଦିଆଯାଇଥିବାରୁ ଉପଯୁକ୍ତ ସମୟରେ ନିର୍ବାଚନ କରି ଏକ ସ୍ଥିର ସରକାର ଗଠନ ପାଇଁ ପଥ ପରିସ୍କାର ହୋଇଛି ରାଜ୍ୟପାଳ କହିଛନ୍ତି ଯେ ପରସ୍କର ବିରୋଧୀ ଆଦର୍ଶରେ ପରିଚାଳିତ ଦଳଙ୍କୁ ନେଇ ସରକାର ଗଠନ କରିବା ଉଚିତ୍ ହେବ ନାହିଁ ତେଣୁ ସାନି ଜନମତର ଆବଶ୍ୟକତା ରହିଛି

ସରକାରରୁ ବିଜେପି ସମର୍ଥନ ପ୍ରତ୍ୟାହାର କରିବାରୁ ମେହେବୁବା ମୁଫ୍ତି ସରକାର ଭାଙ୍ଗି ଯାଇଥିଲା ଏଥିସହିତ ଆସେମ୍ଭିକୁ ନିଲମ୍ଭନ ଅବସ୍ଥାରେ ରଖାଯାଇ ବିକଳ୍ପ ସରକାର ଗଠନ ପାଇଁ ରାଜ୍ୟପାଳ ଅପେକ୍ଷା କରିଥିଲେ

ଏହାପରେ ସେଠାରେ ରାଷ୍ଟ୍ରପତି ଶାସନ ଜାରି ହେବ

ଏହି ନିର୍ବାଚନ ପାଇଁ ଗତ ସୋମବାର ପ୍ରାର୍ଥୀପତ୍ର ଦାଖଲର ଶେଷ ଦିବସ ଥିଲା ଏହାପରେ ମଙ୍ଗଳବାର ସେଗୁଡ଼ିକ୍ ଯାଞ୍ଚ କରାଯାଇଥିଲା

ମୁଖ୍ୟ ନିର୍ବାଚନ କମିଶନର ଓପି ରାଓ୍ୱତ୍ଙ୍କ ନେତୃତ୍ୱରେ ନିର୍ବାଚନ କମିଶନ୍ଙ୍କର ଏକ ଉଚ୍ଚସ୍ତରୀୟ ଦଳ ଆଜିଠାର୍ ଦୂଇଦିନିଆ ତେଲଙ୍ଗାନା ଗସ୍ତରେ ଯିବେ ଏହି ଦଳ ସେଠାକାର ତୁଙ୍ଗ ସରକାରୀ ଅଧିକାରୀମାନଙ୍କ ସହ ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିବେ ଏହାଛଡ଼ା ଏହି ଦଳ ରାଜ୍ୟର ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ରାଜ୍ୟରେ ଭିନୃଷମ ଭୋଟମାନଙ୍କ ପାଇଁ କି ପ୍ରକାର ବ୍ୟବସ୍ଥା ହୋଇଛି ତାହା ମଧ୍ୟ ନିର୍ବାଚନ କମିଶନ୍ ଅନୁଧ୍ୟାନ କରିବେ ପିଏମ୍ ଉତ୍ତରାଖଣ୍ଡ ଉତ୍ତରାଖଣ୍ଡରେ ଅନୁଷ୍ଠିତ ସ୍ଥାନୀୟ ନିର୍ବାଚନରେ ବିଜେପିର ଉତ୍ତମ ପ୍ରଦର୍ଶନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳର କର୍ମୀମାନଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ଏକ ଟ୍ୱିଟ୍ରେ ସେ ପ୍ରନର୍ବାର ଉତ୍ତରାଖଣ ବିଜେପିକୃ ସମର୍ଥନ ଦେଇଥିବାରୁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି

ତେବେ ଏହି ନିର୍ବାଚନରେ ଅନ୍ୟାନ୍ୟ ରାଜନୈତିକ ଦଳଙ୍କ ଅପେକ୍ଷା ସ୍ୱାଧୀନ ପ୍ରାର୍ଥୀଙ୍କ ଭଲ ସମର୍ଥନ ମିଳିଛି

କ୍ୟାମ୍ପେନିଂ ମଧ୍ୟପ୍ରଦେଶ ମିଜୋରାମ ରାଜସ୍ଥାନ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଜୋରଦାର ହୋଇଛି ମଧ୍ୟପ୍ରଦେଶରେ ବିଭିନ୍ନ ଦଳର ତୁଙ୍ଗ ନେତାମାନେ ତୋଫାନି ଗସ୍ତ କରି ବିଭିନ୍ନ ସ୍ଥାନରେ ଆୟୋଜିତ ନିର୍ବାଚନ ସଭାରେ ଉଦ୍ବୋଧନ ଦେଉଛନ୍ତି ମିକୋରାମ୍ରେ ପୋଷ୍ଟାଲ ଭୋଟରଙ୍କ ପାଇଁ ଶେଷ ଦିବସକୁ ନିର୍ବାଚନ କମିଶନ୍ ଆଜି ପର୍ଯ୍ୟନ୍ତ ବଡ଼ାଇ ଦେଇଛନ୍ତି

ତେଲୁଗୁ ଦେଶମ ପାର୍ଟି ଇତିମଧ୍ୟରେ ତେଲଙ୍ଗାନା ପାଇଁ ଏହାର ନିର୍ବାଚନ ଇସ୍ତାହାର ପ୍ରକାଶ କରିଛି ରାଜ୍ୟ ଟିଡିପି ସଭାପତି ଏଲ୍ ରମନା କହିଛନ୍ତି ରାଜ୍ୟରେ ଜନସାଧାରଣଙ୍କ ଉନ୍ନତି କଚ୍ଚେ ତାଙ୍କ ଦଳ ସର୍ବନିମ୍ନ ସାଧାରଣ କାର୍ଯ୍ୟକ୍ରମ ଆଧାରରେ ଏହି ଇସ୍ତାହାର ପ୍ରସ୍ତୁତ କରିଛି ଏବଂ ଦଳ କ୍ଷମତାକୁ ଆସିଲେ ଏହାକୁ କାର୍ଯ୍ୟକାରୀ କରିବ

ବିଜେପି ଇସି ମଧ୍ୟପ୍ରଦେଶ କଂଗ୍ରେସ ସଭାପତି କମଳନାଥ ଏବଂ ତାଙ୍କ ଦଳ ଧର୍ମ ନାମରେ ଲୋକଙ୍କୁ ଭୋଟ ମାଗୁଛି ବୋଲି ଭାରତୀୟ କନତା ପାର୍ଟି ନିର୍ବାଚନ କମିଶନ୍ଙ୍କ ନିକଟରେ ଅଭିଯୋଗ କରିଛି କଂଗ୍ରେସ ମଧ୍ୟ ରାଜ୍ୟରେ ଅବାଧ ନିରପେକ୍ଷ ନିର୍ବାଚନ କରାଇ ନଦେବା ପାଇଁ ଷଡ଼ଯନ୍ତ୍ର ଚଳାଇଛି ବୋଲି ବିଜେପି ଦର୍ଶାଇଛି କେନ୍ଦ୍ର ମନ୍ତ୍ରୀ ମ୍ରକ୍ତାର ଆବାସ ନକ୍ବି ଓ ଏସ୍ଏସ୍ ଆଲ୍ଓ୍ବାଲିଆଙ୍କ ନେତୃତ୍ୱରେ ଏକ ବିଜେପି ପ୍ରତିନିଧି ଦଳ ନିର୍ବାଚନ କମିଶନଙ୍କୁ ଭେଟି ଏହି ମର୍ମରେ ଏକ ସ୍କାରକପତ୍ର ଦେଇଛନ୍ତି ପ୍ରେସିଡେଣ୍ଟ ଭିଜିଟ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରବାସି ଭାରତୀୟମାନେ ଭାରତରେ ପୁଞ୍ଜି ନିବେଶ କରିବା ସହ ଏହାର ପରିବର୍ତ୍ତନଶୀଳ ଯାତ୍ରାରେ ସାମିଲ ହେବାକୁ ଆହ୍ୱାନ ଜଣାଇଛନ୍ତି ଗତକାଲି ସିଡ୍ନୀଠାରେ ଭାରତୀୟ ବଂଶୋଭବମାନଙ୍କୁ ଉଦ୍ବୋଧନ ଦେବା ଅବସରରେ ସେ କହିଛନ୍ତି ଭାରତର ବିକାଶ ଯାତ୍ରାରେ ସବ୍ ଭାରତୀୟ ମଳର ଲୋକ ସାମିଲ ହେବା ଆବଶ୍ୟକ ଚାରିଦିନିଆ ଭିଏତ୍ନାମ ଗସ୍ତ ଶେଷରେ ଶ୍ରୀ କୋବିନ୍ଦ ଗତକାଲି ଏକ ଚାରିଦିନିଆ ଗସ୍ତରେ ଅଷ୍ଟ୍ରେଲିଆରେ ପହଞ୍ଚିଥିଲେ ଅଷ୍ଟ୍ରେଲିଆ ଗସ୍ତ କରିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ସିଡ୍ନୀର ହାଇଡ୍ପାର୍କ ଓ ଆଞ୍ଜାକ୍ ମେମୋରିଆଲ୍ ଆଦି ପରିଦର୍ଶନ କରିଛନ୍ତି ସେଠାରେ ପ୍ରଥମ ବିଶ୍ୱଯୁଦ୍ଧରେ ଶହୀଦ ହୋଇଥିବା ଯବାନମାନଙ୍କ ସ୍ବତି ସ୍ତମ୍ଭରେ ରାଷ୍ଟ୍ରପତି ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ ଆଜି ଶ୍ରୀ କୋବିନ୍ଦ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍ଙ୍କ ସହ ଆଲୋଚନା କରିବେ ଏବଂ ଏହି ଅବସରରେ କେତେକ ଦ୍ୱିପାକ୍ଷିକ ଚୃକ୍ତି ସ୍ୱାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି ଅମୃତସର ବ୍ଲାଷ୍ଟ ପଞ୍ଜାବର ଅମୃତସରରେ ଗତମାସରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାର ତଦନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି

ଏହି ରିପୋର୍ଟ ଭିତ୍ତିରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ସ୍ପରାଜ ଲାଓ ପିଡିଆର୍ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ନେତୃତ୍ୱରେ ଏକ ଭାରତୀୟ ପ୍ରତିନିଧି ମଣ୍ଡଳୀ ଆଜିଠାରୁ ଦୁଇଦିନିଆ ଲାଓପିଡିଆର୍ ଗସ୍ତରେ ଯିବ ସେଠାରେ ଶ୍ରୀମତୀ ସ୍ୱରାଜ ଭାରତ ଲାଓପିଡିଆର୍ ଯୁଗ୍ମ ଆୟୋଗର ନବମ ବୈଠକରେ ଅଧ୍ୟକ୍ଷତା କରିବେ

ଏଥିରେ ସେମାନେ ଦର୍ଶାଇଛନ୍ତି ଯେ ପାର୍ଲାମେଣ୍ଟ ନୂଆ ସରକାରଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଗ୍ରହଣ କରିଥିବାରୁ ମନ୍ତ୍ରୀଙ୍କର କୌଣସି ସଚିବ ସରକାରୀ ଅର୍ଥ ଖର୍ଚ୍ଚ କରିପାରିବେ ନାହିଁ କିମ୍ବା ଏ ବାବଦରେ କୌଣସି ପଦକ୍ଷେପ ନେଇପାରିବେ ନାହିଁ ଯେଉଁମାନେ ଏହି ନିୟମର ଉଲ୍ଲୁଙ୍ଘନ କରିବେ ସେମାନଙ୍କୁ ଆଇନ୍ ଅନୁସାରେ ଦଣ୍ଡିତ କରାଯିବ ଏହି ପ୍ରସ୍ତାବ ଉପରେ ଆସନ୍ତା ସପ୍ତାହରେ ଭୋଟ ଗ୍ରହଣ କରାଯିବ

ଆଇଏଫ୍ଏଫ୍ଆଇ ଆନ୍ତର୍ଜାତିକ ଭାରତୀୟ ଚଳଚ୍ଚିତ୍ର ଉସବ ଆଇଏଫ୍ଏଫ୍ଆଇରେ ଗତ ତିରିଶ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ଅନୁଷ୍ଠିତ ହୋଇ ଆସୁଥିବା 'ଓପନ୍ ଫୋରମ୍' ଆଜି ଗୋଆର ପନ୍ଜୀଠାରେ ଆୟୋଜିତ ହେବ ଚଳଚ୍ଚିତ୍ର ନିର୍ମାତା ଅଭିନେତା ବରିଷ୍ଣ ସରକାରୀ ଅଧିକାରୀ ଚଳଚ୍ଚିତ୍ର ଉତ୍ସବ ଆୟୋଜକମାନଙ୍କ ପାଇଁ 'ଓପନ୍ ଫୋରମ୍' ଏକ ମତ ବିନିମୟ ମଞ୍ଚ ଭାବରେ କାର୍ଯ୍ୟ କରିଥାଏ ଆଜିର 'ଓପନ୍ ଫୋରମ୍'ର ବିଷୟବସ୍ତୁ ରହିଛି 'ଚଳଚ୍ଚିତ୍ର ପ୍ରସାର କ୍ଷେତ୍ରରେ ଚଳଚ୍ଚିତ୍ର ଉତ୍ସବର ଭୂମିକା ଓ ଦେଶ ବ୍ୟାପୀ ଏହି ଉହବ ଆୟୋଜନର ଆବଶ୍ୟକତା' ବରିଷ୍ଠ ଚଳଚ୍ଚିତ୍ର ନିର୍ମାତା ରାହୁଲ ରୱାଲି ଆଇଏଫ୍ଏଫ୍ଆଇ ମୁଖ୍ୟ ଚୈତନ୍ୟ ପ୍ରସାଦ କର୍ଷାଟକ ଚଳଚ୍ଚିତ୍ର ଅକାଡେମୀର ଅଧ୍ୟକ୍ଷ ଏନ୍ ଚନ୍ଦ୍ରଶେଖର ପ୍ରମୁଖ ଏହି ଆଲୋଚନାରେ ଭାଗ ନେବେ ବକ୍କିଂ ଭାରତୀୟ ମହିଳା ମୁଷ୍ଟିଯୋଦ୍ଧା ଏମ୍ସି ମାରିକମ୍ ଓ ଲଭଲିନା ବରଗୋସାଏଁ ନୂଆଦିଲ୍ଲୀଠାରେ ଆୟୋଜିତ ବିଶ୍ୱ ମହିଳା ବକ୍ପିଂ ଚାମ୍ପିୟନସିପ୍ରେ ଆଜି ସେମିଫାଇନାଲ୍ ଖେଳିବେ